ଏନେଇ ପ୍ରଧାନମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଲ୍ଲୁ ପ୍ରଶାସନକୁ ପତ୍ର ମାଧ୍ଧମରେ ସୂଚନା ଦିଆଯାଇଛି

ବିଶେଷକରି ନ୍ତଆ ଭୋଟର୍ଙ୍ ଦଳରେ ସାମିଲ୍ କରିବ କେନ୍ଦ ସରକାରଙ୍କ ଜନକଲ୍ୟାଶକାରୀ ଯୋଜନାକୁ ତୃଶମୂଳ୍ତରରେ ପହଞାଇବାକୁ ଗୁରୁତ୍ୱ ଦିଆଯାଇଛି